କେନ୍ଦ ସରକାରଙ୍କ ଦୀନଦୟାଲ ଉପାଧ୍ଧାୟ ଗ୍ରାମୀଣ କୌଶଳ ଯୋଜନାରେ ଗ୍ରାମୀଣ ଯୁବକ ଯୁବତୀଙ୍କୁ ଦକ୍ଷତା ତାଲିମ୍ ପ୍ରଦାନ ସହିତ ସେମାନଙ୍କୁ ନିୟମିତ ମାସିକ ମକୁରୀ ପ୍ରଦାନ ବ୍ୟବସ୍ଚା ରହିଛି

ବିଶ୍ୱରେ ସର୍ବବୃହତ୍ ଏହି ଟିକାଦାନ କାର୍ଯ୍ୟକ୍ରମରେ ଭାରତ ସଫଳତା ହାସଲ କରିଛି

ସମ୍ମୁଖ ଯୋବ୍ଧା ଭାବେ ମଧା ନୁଆ ପଞ୍ଚୀକରଣ କରିପାରିବେ ନାହି

ଆଜି ସକାଳେ କୋରାପୁଟର ବିଏସ୍ଏଫ କ୍ୟାମ୍ପରେ ପହଞିବା ପରେ ସେ ମାଲକାନଗିରି ଗସ୍ତ କରିଥିଲେ

ତେବେ ଶ୍ରୀ ଅଭୟ ଆକି ଜିଲ୍ଲାରେ ମାଓ ସ୍ଚିତିର ସମୀକ୍ଷା କରିଛନ୍ତି

ଡିକି କହିଛନ୍ତି ଓଡ଼ିଶାରେ ମାଓ କାର୍ଯ୍ୟକଳାପ ହ୍ରାସ ପାଇଛି ଓଡ଼ିଶା ପୁଲିସ୍ ସିଆରପିଏଫ ଏବଂ ଛତିଶଗଡ ପୁଲିସ ମଧରେ ସମନ୍ୱୟ ରଖି ମାଓ ଦମନ କ୍ଷେତ୍ରରେ କାର୍ଯ୍ୟ କରାଯାଉଛି